ପ୍ରଧାମନ୍ତ୍ରୀ ଫସଲ ବୀମା ଯୋଚ୍ଚନାର ସୁବିଧାଗୁଡ଼ିକୁ ହାସଲ କରିବାପାଇଁ କେନ୍ଦ୍ର ସରକାର କୃଷକମାନଙ୍କୁ ନିବେଦନ କରିଛନ୍ତି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

କୃଷକମାନଙ୍କର ଫସଲର ସୁରକ୍ଷା ପାଇଁ ସରକାରଙ୍କଦ୍ୱାରା ଏହା ଏକ ଐତିହାସିକ ପଦକ୍ଷେପ ଥିଲା ଦେଶର କୃଷକମାନଙ୍କୁ ଅଳ୍ପ କିସ୍ତିରେ ସେମାନଙ୍କର ଫସଲର ସୁରକ୍ଷା ପାଇଁ ଏହି ବୀମା ଯୋଗାଇ ଦିଆଯାଉଛି ଯୋଜନା ଅନୁସାରେ କୃଷକମାନଙ୍କର କିସ୍ତି ବାବଦ ଖର୍ଚ୍ଚ ସମାନ ଭାବେ କେନ୍ଦ୍ର ସରକାର ଓ ରାଜ୍ୟ ସରକାରମାନେ ବହନ କରିଆସୁଛନ୍ତି

ମନ୍ତ୍ରଣାଳୟ କହିଛି କୃଷକମାନଙ୍କୁ ଅଧିକରୁ ଅଧିକ ସହାୟତା ଦେବାପାଇଁ ବୀମା ଯୋଜନା ମଧ୍ୟରେ ଫସଲ ବୁଣାଠାରୁ ଆରମ୍ଭ କରି ଫସଲ ଅମଳ ପର୍ଯ୍ୟନ୍ତ ସମସ୍ତ ପ୍ରକାରର କ୍ଷତିକୁ ଅନ୍ତର୍ଭୁକ୍ତ କରାଯାଇଛି କୃଷକମାନେ ବୀମା ପାଇବାପାଇଁ ଫସଲ ବୀମା ମୋବାଇଲ୍ ଆପ୍ର ପ୍ରଚଳନ ଆରମ୍ଭ କରାଯାଇଛି

ଏହା କୃଷକମାନଙ୍କ ପାଇଁ ଇଚ୍ଛାଧୀନ ରଖାଯାଇଛି

ଏସ୍ସି ଫାର୍ମ୍ ଲ' ସୁପ୍ରିମ୍କୋର୍ଟ୍ ତିନୋଟି ଯାକ କୃଷି ଆଇନ୍ର କାର୍ଯ୍ୟକାରିତା ଉପରେ ପରବର୍ତ୍ତୀ ନିର୍ଦ୍ଦେଶ ମିଳିବା ପର୍ଯ୍ୟନ୍ତ ସ୍ଥଗିତାଦେଶ ଲାଗୁ କରିଛନ୍ତି

ପ୍ରଧାନ ବିଚାରପତି ଏସ୍ଏ ବୋବଡେ ଓ କଷ୍ଟିସ୍ ଏଏସ୍ ବୋପନ୍ନା ଏବଂ ଭି ରାମ ସୁବ୍ରମଣ୍ୟନ୍ଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି ଯେଉଁମାନେ ସମସ୍ୟାର ସମାଧାନ ଚାହୁଁଛନ୍ତି ସେମାନେ କମିଟି ସମ୍ମୁଖରେ ହାଜର ହେବେ ତିନୋଟିଯାକ କୁଷି ଆଇନ୍ର ସାୟିଧାନିକ ବୈଧତା ସମ୍ଭନ୍ଧୀୟ ଅନେକ ପିଟିସନ୍ର ଖଣ୍ଡପୀଠ ଶୁଣାଣି କରିଛନ୍ତି

ମନ୍ତ୍ରଣାଳୟ କହିଛି ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ସମ୍ପୃକ୍ତ ରାଜ୍ୟ ସରକାରମାନଙ୍କୁ ସ୍ୱାସ୍ଥ୍ୟ ଓ ଜଙ୍ଗଲ ବିଭାଗ ସହ ସମନ୍ଧୟ ରକ୍ଷା କରିବାକୁ ପରାମର୍ଶ ଦିଆଯାଇଛି ଏ ସଂକ୍ରାନ୍ତରେ ସେମାନଙ୍କୁ ସଚେତନ କରାଇବା ଲାଗି ମଧ୍ୟ ପରାମର୍ଶ ଦିଆଯାଇଛି କୁକୁଡ଼ା ଫାର୍ମ ଗୁଡ଼ିକକୁ ପର୍ଯ୍ୟାପ୍ତ ପରିମାଣରେ ସୁରକ୍ଷା ସରଞ୍ଜାମ ଯୋଗାଇବା ଓ ଜେିବ ସୁରକ୍ଷା ପ୍ରଦାନ କରିବାକୁ ରାଜ୍ୟ ଗୁଡ଼ିକୁ କୁହାଯାଇଛି

ଠିକ୍ ସମୟରେ ସଂକ୍ରମଣକୁ ନିୟନ୍ତ୍ରଣ କରିବା ଲାଗି ପଦକ୍ଷେପ ଗ୍ରହଣ କରିବାକୁ ସେମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ପକ୍ଷୀ ଜ୍ୱର ଯେପରି କୁକୁଡ଼ା ଫାର୍ମ ଗୁଡ଼ିକୁ ନ ବ୍ୟାପେ ସେଥିପ୍ରତି ଯତ୍ନଶୀଳ ରହିବାକୁ ସଂପ୍ରକ୍ତ ରାଜ୍ୟଗୁଡ଼ିକୁ କୁହାଯାଇଛି ଏହା ନ ହେଲେ କୁକୁଡ଼ା ପାଳନ କରୁଥିବା ଲୋକମାନଙ୍କର ନାହିଁ ନ ଥିବା ଆର୍ଥିକ କ୍ଷତି ଘଟିବ ମନ୍ତ୍ରଣାଳୟ କହିଛି ଅନେକ ରାଜ୍ୟ କୁକୁଡ଼ା ଓ କୁକୁଡ଼ା ଜାତ ପଦାର୍ଥର ଯୋଗାଣକୁ ନିଷେଧ କରୁଥିବାର ଜାଶିବାକୁ ମିଳିଛି ଏଭଳି ନିଷ୍ପଭି ଉପରେ ପୁନର୍ବିଚାର କରିବା ପାଇଁ ସେହି ରାଜ୍ୟଗୁଡ଼ିକୁ ଅନୁରୋଧ କରାଯାଇଛି ଏହା କୁକୁଡ଼ା ପାଳନ ଶିଳ୍ପ ଉପରେ କୁ ପ୍ରଭାବ ପକାଇବ ବୋଲି ମନ୍ତ୍ରଶାଳୟ କହିଛି

ଏହା ଦେଶର ବିଭିନ୍ନ ଭାଗରେ ବିଭିନ୍ନ ନାମରେ ପରିଚିତ ତାମିଲନାଡ଼ୁରେ ଏହାକୁ ପୋଙ୍ଗଲ କୁହାଯାଉଥିବା ବେଳେ ଗୁଜରାତ ପଶ୍ଚିମବଙ୍ଗ ଓ କର୍ଣ୍ଣାଟକରେ ଏହାକୁ ମକର ସଂକ୍ରାନ୍ତୀ କୁହାଯାଇଥାଏ ଆସାମରେ ଏହାକୁ ବିହୁ କୁହାଯାଇଥାଏ ଅମଳର ପର୍ବ ଲୋହରୀ ଆଜି ସମଗ୍ର ଉତ୍ତର ଭାରତରେ ପାଳିତ ହେଉଛି ଏହା ପଞ୍ଜାବ ହରିଆଶା ହିମାଚଳ ପ୍ରଦେଶ ଦିଲ୍ଲୀ ଜାମ୍ମୁ ଓ ଚଣ୍ଡିଗଡ଼ ଭଳି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ପାଳନ କରାଯାଉଛି ଲୋହରୀ ମକର ସଂକ୍ରାନ୍ତୀର ପୂର୍ବ ରାତିରେ ପାଳନ କରାଯାଇଥାଏ ଓ ଏହା ମଧ୍ୟ ମାଘି ନାମରେ ପରିଚିତ ହିନ୍ଦୁ ପଞ୍ଜିକା ଅନୁସାରେ ଏହି ପର୍ବ ସ୍ୱର୍ଯ୍ୟଦେବଙ୍କ ଉଦ୍ଦେଶ୍ୟରେ ପାଳନ କରାଯାଇଥାଏ ଲୋହରୀ ପାଳନ ସହ ଶୀତଋତ୍ତ୍ ସମାପ୍ତ ହୋଇଥାଏ ଓ ଲୋକମାନେ ସେମାନଙ୍କର ଅମଳ ହୋଇଥିବା ଫସଲ ପାଇଁ ଖୁସିବ୍ୟକ୍ତ କରିବାକୁ ଏହାର ପାଳନ କରିଥାନ୍ତି ପଞ୍ଜାବରେ ଅମଳ ପର୍ବ ପାଳନ ସମୟରେ ନୂଆକରି ଅମଳ ହୋଇଥିବା ମକା ଲିଆ ଖିଆଯାଇଥାଏ ଏଥିସହିତ ଆଖୁରସରୁ ପ୍ରସ୍ତୁତ କ୍ଷୀରି ମଧ୍ୟ ଖିଆଯାଇଥାଏ ଗୁଡ଼ ଓ ଗଜକ ଭଳି ଆଖୁରୁ ପ୍ରସ୍ତୁତ ଖାଦ୍ୟ ପଦାର୍ଥ ମଧ୍ୟ ଲୋହରୀ ପାଳନ ସମୟରେ ଖିଆଯାଇଥାଏ ଲୋହରୀ ପାଳନ ପାଇଁ ଆକି ସନ୍ଧ୍ୟାରୁ ଅଗ୍ନୋାହବର ଆୟୋଜନ କରାଯାଉଛି ଏହାପରଠାରୁ ଶୀତରତ୍ନର ସମାପ୍ତ ଘଟିଥାଏ ରାଷ୍ଟ୍ରପତି ଉପରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ଲୋହରୀ ମକର ସଂକ୍ରାନ୍ତୀ ପୋଙ୍ଗଲ ଭୋଗାଲି ବିହୁ ଉତ୍ତରାୟଣ ଓ ପୌଷ ପର୍ବ ଉପଲକ୍ଷେ ଦେଶର ଜନସାଧାରଣଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଟ୍ୱିଟ୍ କରି ରାଷ୍ଟ୍ରପତି ରାମନାଥ କୋବିନ୍ଦ କହିଛନ୍ତି ଏହିସବୁ ପର୍ବ ଲୋକମାନଙ୍କ ମଧ୍ୟରେ ପ୍ରେମ ଶ୍ରଦ୍ଧା ଓ ସଦ୍ଭାବନାକୁ ଆହୁରି ଅଧିକ ମଜବୁତ୍ କରିବ ଓ ଦେଶରେ ସୁଖ ଏବଂ ସମୃଦ୍ଧି ଆଣିଦେବ ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ କହିଛନ୍ତି ଏହିସବୁ ପର୍ବ ସେଗୁଡ଼ିକର ବିବିଧତା ପାଇଁ ଜନମାନସରେ ବିଦିତ ଓ ଏଗୁଡ଼ିକ ଅମଳ ଏବଂ ପ୍ରକୃତିର ପ୍ରାଚୁର୍ଯ୍ୟର ପ୍ରତୀକ ବହନ କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଅବସରରେ ସମଗ୍ର ବିଶ୍ୱର ଶୁଖ ଓ ସମୃଦ୍ଧି ପାଇଁ ପ୍ରାର୍ଥନା କରିଛନ୍ତି ଇଣ୍ଡୋ ୟୁଏଇ ଏମ୍ଓୟୁ ଭାରତ ଓ ସଂଯୁକ୍ତ ଆରବ ଏମିରେଟ୍ ମଧ୍ୟରେ ବିଜ୍ଞାନ ଓ ବୈଷୟିକଜ୍ଞାନ କ୍ଷେତ୍ରରେ ସହଯୋଗ ସଂକ୍ରାନ୍ତ ବୁଝାମଣା ସ୍ମାରକପତ୍ରକୁ କେନ୍ଦ୍ର କ୍ୟାବିନେଟ୍ ଅନୁମୋଦନ କରିଛି ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ଭୂ ବିଜ୍ଞାନ ମନ୍ତ୍ରଣାଳୟ ଓ ସଂଯୁକ୍ତ ଆରବ ଏମିରେଟ୍ର ଜାତୀୟ ପାଶିପାଗ କେନ୍ଦ୍ର ମଧ୍ୟରେ ବିଜ୍ଞାନ ଓ ବୈଷୟିକଜ୍ଞାନ ସହଯୋଗ ସଂକ୍ରାନ୍ତ ବୁଝାମଣା ସ୍ମାରକପତ୍ରକୁ ଅନୁମୋଦନ କରାଯାଇଛି ଏହି ବୁଝାମଣା ସ୍ମାରକପତ୍ର ସ୍ୱାକ୍ଷରିତ ହେବା ଦ୍ୱାରା ଦୁଇଦେଶ ମଧ୍ୟରେ ପାଣିପାଗ ଭୂମିକମ୍ପ ଓ ସାମୁଦ୍ରିକ ସେବା ସମ୍ଭନ୍ଧୀୟ ସୂଚନାର ଆଦାନପ୍ରଦାନ ହୋଇପାରିବ ଏହି ଏମ୍ଓୟୁ ବିଜ୍ଞାନ ଓ ବୈଷୟିକ ତଥ୍ୟର ଆଦାନପ୍ରଦାନ ସମୁଦ୍ରରେ ପାଣିପାଗ ପର୍ଯ୍ୟବେକ୍ଷଣ ନେଟ୍ୱର୍କ ସ୍ଥାପନ ସ୍ୱତନ୍ତ୍ର ଦକ୍ଷତା ବୃଦ୍ଧି କ୍ଷେତ୍ରରେ ପାରସ୍କରିକ ସହଯୋଗ ଓ ସୁନାମି ସମ୍ଭନ୍ଧୀୟ ଦ୍ରୁତ ତଥା ନିର୍ଭରଶୀଳ ପୂର୍ବାନୁମାନ ପାଇଁ ସୁନାମି ମଡେଲ୍ ଗୁଡ଼ିକର ଗବେଷଣା ଲାଗି ବାଟ ଖୋଲିଦେବ ତାଛଡ଼ା ଭୂମିକମ୍ପ ସମ୍ପନ୍ଧୀୟ ସଠିକ୍ ତଥ୍ୟର ଆଦାନପ୍ରଦାନ ଏବଂ ବାଲି ଓ ଧୂଳିଝଡ଼ ସଂକ୍ରାନ୍ତରେ ଆଗୁଆ ସତର୍କ ସୂଚନା ଜାରି କ୍ଷେତ୍ରରେ ସହଯୋଗ ମଧ୍ୟ ଏଥିରେ ସ୍ଥାନ ପାଇଛି